ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ ଷ୍ଟିଫାନି ଗ୍ରୀଶାମ୍ ଏକ ବିବୃତ୍ତିରେ କହିଛନ୍ତି ମୋଦି ଟ୍ରମ୍ପ୍ ମିଳିତ ର୍ୟାଲି ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ସୁଦୂତ୍ କରିବାରେ ଏକ ବଡ଼ ସୁଯୋଗ ପ୍ରଦାନ କରିବ ଶ୍ରୀମତୀ ଗ୍ରୀଶାମ୍ କହିଛନ୍ତି ବିଶ୍ୱର ସର୍ବପୁରାତନ ଓ ସର୍ବବୃହତ୍ ଗଣତାନ୍ତିକ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ଏହା ଆହୁରି ସୁଦୃଢ଼ କରିବ ଓ ସେମାନଙ୍କ ମଧ୍ୟରେ ସମ୍ପର୍କରେ ଉନ୍ନତି ଦିଗରେ ପଥ ଉନ୍କକ୍ତ କରିବ ଆମେରିକାରେ ଭାରତର ରାଷ୍ଟ୍ରଦୃତ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା ଏହି ଐତିହାସିକ କାର୍ଯ୍ୟକ୍ରମରେ ଶ୍ରୀ ଟ୍ରମ୍ଙ୍କ ଅଂଶଗ୍ରହଣକୁ ଅଭୂତପୂର୍ବ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଏଥିରୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତା ଓ ମଜବୁତ୍ ଭାଗିଦାରୀର ପ୍ରତିଫଳନ ହୋଇଛି

ଚଳିତ ବର୍ଷ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ଏହା ତୂତୀୟ ସାକ୍ଷାତ୍ ଆଲୋଚନା ହେବାକୁ ଯାଉଛି

ମୋଦି ଟ୍ରମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ହଷ୍ଟନ୍ରେ ହେବାକୃ ଥିବା ପ୍ରବାସୀ ଭାରତୀୟମାନଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ସମ୍ମତିରୁ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ କେତେ ସୁଦୃଢ଼ ତାହାର ସ୍ୱଷ୍ଟ ସ୍ୱଚନା ମିଳୁଛି ଆମେରିକାରେ ବସବାସ କର୍ଥିବା ଭାରତୀୟମାନଙ୍କର ଆମେରିକୀୟ ଅର୍ଥନୀତି ପ୍ରତି ଅବଦାନର ମଧ୍ୟ ଏଥିରେ ପ୍ରତିଫଳନ ଘଟିଛି ଶ୍ରୀ ମୋଦି ଏକ ଟ୍ୱିଟ୍ କରି କହିଛନ୍ତି ଶ୍ରୀ ଟମ୍ପ୍ଙ୍କ ସମ୍ମତିରୁ ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଝଲକ ମିଳୁଛି

ୱାଶିଂଟନ୍ରେ ଏ ବିଷୟ ଘୋଷଣା କରି ଆମେରିକାରେ ଭାରତୀୟ ରାଷ୍ଟ୍ରଦ୍ଦ ତ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା କହିଛନ୍ତି ହାଉସ୍ ସ୍ୱିକର୍ ନାନ୍ସି ପେଲୋସି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ତେବେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବାରୁ ସେ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ

ହୋୟେର୍ଙ୍କର ଏହି ନିଷ୍କଭିକୁ ସ୍ୱାଗତ କରି ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଭାରତ ପ୍ରତି ଆମେରିକାର ଦୁଇଟିଯାକ ଦଳର ସମର୍ଥନରୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳୁଛି ୟୁକେ ଏମ୍ପି କାଶ୍ମୀର ବ୍ରିଟେନ୍ର ସାଂସଦ ବବ୍ ବ୍ଲାକ୍ମ୍ୟାନ୍ କହିଛନ୍ତି ଜନ୍ମୁ ଓ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ପାକିସ୍ତାନ ଅକ୍ତିଆର କରି ରଖିଥିବା କାଶ୍ମୀରକୁ ଭାରତକୁ ହସ୍ତାନ୍ତର କରିଦେବା ଉଚିତ ଲକ୍ଷନ୍ରେ କାଶ୍ମୀର ପଣ୍ଡିତମାନଙ୍କଦ୍ୱାରା ଆୟୋଜିତ ବଳିଦାନ ଦିବସ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ବ୍ଲାକମ୍ୟାନ୍ କହିଛନ୍ତି ଭାରତର ସମଗ୍ର ଜନ୍ମୁ ଓ କାଶ୍ଲୀର ଅଞ୍ଚଳ ଉପରେ ସାର୍ବଭୌମ ଅଧିକାର ରହିଛି

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକେପିର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରି ଦୃଢ଼ ନେତୃତ୍ୱର ପରିଚୟ ପ୍ରଦାନ କରିଛନ୍ତି ବ୍ରିଟେନ୍ରେ ଭାରତୀୟ ହାଇକମିଶନର୍ ୟୁକେ ରୁଚି ଘନଶ୍ୟାମ୍ ଶ୍ରୀ ବ୍ଲାକ୍ମ୍ୟାନ୍ଙ୍କୁ ତାଙ୍କର ଏହି ମନ୍ତବ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରେଜ୍ ସ୍ଲୋବେନିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସ୍ଲୋବେନିଆ ରାଷ୍ଟ୍ରପତି ବୋରୁଟ୍ ପାହୋର୍ଙ୍କ ସହ ରାଜଧାନୀ ଲୁବ୍ଜନାରେ କଥାବାର୍ତ୍ତା କରିବେ ଶ୍ରୀ କୋବିନ୍ଦ୍ ଆଇସ୍ଲ୍ୟାଣ୍ଡ ଓ ସ୍ୱିଜର୍ଲ୍ୟାଣ୍ଡ୍କୁ ତାଙ୍କର ଗସ୍ତ ଶେଷ କରି ଗତ ରାତିରେ ଯାଇ ସ୍ଲୋବେନିଆ ରାଜଧାନୀରେ ପହଞ୍ଚଥିଲେ ପ୍ରତିନିଧିମଣ୍ଡଳ ସ୍ତରୀୟ କଥାବାର୍ତ୍ତା ଓ ଦୁଇ ଦେଶ ମଧ୍ୟରେ ରାଜିନାମା ସ୍ୱାକ୍ଷର ହେବାବେଳେ ରାଷ୍ଟ୍ରପତି ଉପସ୍ଥିତ ରହିବେ ଶ୍ରୀ କୋବିନ୍ଦ୍ ସେଠାକାର ଯୁଦ୍ଧସ୍କାରକୀ ଗସ୍ତ କରି ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ତାଙ୍କର ଦୁଇଦିନିଆ ଗସ୍ତ ସମୟରେ ସେ ଭାରତ ସ୍କୋବେନିଆ ବ୍ୟାବସାୟିକ ଶିଖର ବୈଠକରେ ଯୋଗ ଦେବେ ଓ ସେଠାକାର ପ୍ରବାସୀ ଭାରତୀୟମାନଙ୍କଦ୍ୱାରା ତାଙ୍କ ସମ୍ମାନାର୍ଥେ ଆୟୋଜିତ ସ୍ୱାଗତ ସମ୍ଭର୍ଦ୍ଧନା ଉତ୍ସବରେ ଅଂଶଗ୍ରହଣ କରିବେ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ସ୍କୋବେନିଆକୁ ଏହା ହେଉଛି ପ୍ରଥମ ଗସ୍ତ

ଏସ୍ସି କାଶ୍ମୀର ମିଡିଆ କାଶ୍ୱୀରରେ ଯେତେଶୀଘ୍ର ସମ୍ଭବିକ ଅବସ୍ଥା ଫେରାଇ ଆଣିବା ଦିଗରେ ସବୁମତେ ଉଦ୍ୟମ କରିବାକୁ ଆଜି ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଏସ୍ଏ ବୋବ୍ଡେ ଏବଂ ଏସ୍ଏ ନଜିର୍ଙ୍କ ଖଣ୍ଡପୀଠ କହିଛନ୍ତି ଯେହେତୁ କାଶ୍ମୀର ଉପତ୍ୟକାରେ ସବୁକିଛି ବନ୍ଦ୍ ରହିଛି ଏ ସଂକ୍ରାନ୍ତରେ ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ନିଷ୍କଭି ନେବେ କାଶ୍ମୀରରୁ ପ୍ରକାଶିତ ସମସ୍ତ ସମ୍ଭାଦପତ୍ର ଛପା ଯାଉଛି ଓ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି ବୋଲି କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ କହିଛନ୍ତି ଦୂରଦର୍ଶନ ସମେତ ସମସ୍ତ ବେସରକାରୀ ଟିଭି ଚ୍ୟାନେଲ୍ ଓ ଏଫ୍ଏମ୍ ନେଟ୍ୱର୍କ ମଧ୍ୟ ରାଜ୍ୟରେ କାର୍ଯ୍ୟ କରୁଛି କମ୍ମୁ କାଶ୍ମୀର ଉପରେ କ'ଣ ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ଆଫିଡେଭିଟ୍ ମାଧ୍ୟମରେ ଜଣାଇବାକୁ ଖଣ୍ଡପୀଠ ଆଟର୍ଶ୍ଣି ଜେନେରାଲ୍ କେ କେ ବେଣ୍ରଗୋପାଳଙ୍କ କହିଛନ୍ତି

ଆସନ୍ତାକାଲି ଶ୍ରୀ ମୋଦିଙ୍କର ଜନ୍ମଦିନ ପାଳିତ ହେବ ଶ୍ରୀ ମୋଦି ରାଜ୍ୟବ୍ୟାପୀ ନମାମି ଦେବୀ ନର୍ମଦା ମହୋହବ କାର୍ଯ୍ୟକ୍ରମରେ ଅଂଶଗ୍ହଶ କରିବେ

ନର୍ମଦା ନଦୀବନ୍ଧର ଉଚ୍ଚତା ବୃଦ୍ଧି ପାଇବା ପରଠାରୁ ପ୍ରଥମ ଥରପାଇଁ ଏହା ଜଳରେ ପୂରିଛି ମୁଖ୍ୟମନ୍ତ୍ରୀ ବିକୟ ରୁପାନି କହିଛନ୍ତି ସର୍ଦ୍ଦାର ସରୋବର ବନ୍ଧ ସର୍ଦ୍ଦାର ବଲ୍ଲଭବାଇ ପଟେଲ୍ଙ୍କର ଏକ ସ୍ୱପ୍ନ ଥିଲା ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକାର କରିଛନ୍ତି

ସର୍ଦ୍ଦାର ସବରୋବର ବନ୍ଧକୁ ଗୁଜରାତ୍ର ଜୀବନରେଖା ବିବେଚନା କରାଯାଏ ସିଜ୍ ଫାୟାର ଭାଓଲେସନ୍ ଜନ୍ମୁ କାଶ୍ମୀରରେ ପାକିସ୍ତାନୀ ସୈନ୍ୟମାନଙ୍କଦ୍ୱାରା ଆଉ ଏକ ଅସ୍ତ୍ରବିରତି ଲଙ୍ଘନରେ ସେମାନେ ଗତରାତିରେ ପୁଞ୍ କିଲ୍ଲାର ଭାରତୀୟ ସୀମାନ୍ତ ଘାଟିଗୁଡ଼ିକ ଉପରକୁ ଆଖିବୁଜା ଗୁଳି ଚାଳନା କରିଛନ୍ତି

ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା ପାକିସ୍ତାନ ପଟରୁ ଆଖିବୁଜା ଗୁଳିଚାଳନା ଯୋଗୁଁ କିଛି ଭାରତୀୟ ଯବାନ ସାମାନ୍ୟ ଭାବେ ଆହତ ହୋଇଛନ୍ତି ଆହତ ଯବାନମାନଙ୍କର ଚିକିତ୍ସା କରାଯାଉଛି ଏସ୍ସି ଅବଦୁଲ୍ଲା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ କୋଟରେ ହାଜର କରାଇବାପାଇଁ ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଓ ଜନ୍ମୁ କାଶ୍ମୀର ପ୍ରଶାସନଠାରୁ ଆଜି ଜବାବ ଲୋଡ଼ିଛନ୍ତି

ରାଜ୍ୟସଭା ସାଂସଦ ତଥା ଏମ୍ଡିଏମ୍କେ ନେତା ଭାଇକୋ ଶ୍ରୀ ଅବଦୁଲ୍ଲାଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ କୋର୍ଟରେ ହାଜର କରାଯାଉ ବୋଲି ସୁପ୍ରମ୍କୋର୍ଟରେ ଆବେଦନ କରିଥିଲେ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ କଷ୍ଟିସ୍ ଏସ୍ଏ ବୋବ୍ଡେ ଏବଂ ଏସ୍ଏ ନଜିରଙ୍କ ଖଣ୍ଡପୀଠ କହିଛନ୍ତି ଯଦି ଏମ୍ସ୍ର ଡାକ୍ତରମାନେ ଶ୍ରୀ ତାରିଗାମିଙ୍କୁ ତାଙ୍କର ରାଜ୍ୟକୁ ଯିବାପାଇଁ ଅନୁମତି ଦେଇଛନ୍ତି ତେବେ ଏଥିପାଇଁ ତାଙ୍କୁ ଅନ୍ୟ କୌଣସି ଅନୁମତି ନେବାର ଆବଶ୍ୟକ ନାହିଁ ବୋଟ୍ ମିଶାପ୍ ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାସ୍ଥିତ ଦେବୀପଟ୍ଟନମ୍ ମଣ୍ଡଳର କଚ୍ଛାପୁରମ୍ଠାରେ ଗୋଦାବରୀ ନଦୀରେ ଏକ ନୌକା ଓଲଟି ପଡ଼ିଛି

ସେହି ଲୋକମାନେ ଏକ ଯାତ୍ରୀବାହୀ ଡଙ୍ଗାରେ ଗାନ୍ଧି ପୋଚାମ୍ମା ମନ୍ଦିରରୁ ପାପିକୋଷ୍ଠାଲୁକୁ ଯାଉଥିବାବେଳେ ଏହି ଦୂର୍ଘଟଣା ଘଟିଥିଲା ଭାରତୀୟ ନୌବାହିନୀର ବୁଡ଼ାଳୀ ଦଳ ଜେମିନି ବୋଟ୍ ଓ ଅନ୍ୟ ସାଜସରଞ୍ଜାମ ସହ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି